ଏନ୍ଡିଏ ଶ୍ରୀ ମୋଦିଙ୍କ ନେତୃତ୍ୱ ପ୍ରତି ସମର୍ଥନ ପ୍ରକଟ କରିଛି ସରକାର ଗଠନ କରିବାକୁ ଶ୍ରୀ ମୋଦି ଆଜି ଦାବି ଉପସ୍ଥାପନ କରିବେ

ଏନ୍ଡିଏ ମିଟିଂ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ ବିଜେପି ନେତା ନରେନ୍ଦ୍ର ମୋଦିଙ୍କୁ ଏହାର ନେତା ନିର୍ବାଚିତ କରିଛି ଶିରୋମଣି ଅକାଳି ଦଳ ନେତା ପ୍ରକାଶ ସିଂହ ବାଦଲ ଶ୍ରୀ ମୋଦିଙ୍କ ନାମକୁ ଏନ୍ଡିଏର ନେତା ଭାବେ ପ୍ରସ୍ତାବ କରିଥିଲେ ଓ କେଡିୟୁ ନେତା ନିତଶ କୁମାର ଶିବ ସେନା ନେତା ଉଦ୍ଧବ ଠାକରେ ଲୋକ ଜନଶକ୍ତି ପାର୍ଟି ନେତା ରାମବିଳାଶ ପାଶଓ୍ୱାନ ଏବଂ ଏଆଇଏଡିଏମ୍କେ ନେତା ଇକେ ପାଲାନିସ୍ୱାମୀ ଏହାକୁ ସମର୍ଥନ କରିଥିଲେ ପୂର୍ବରୁ ଶ୍ରୀ ମୋଦିଙ୍କୁ ସର୍ବସମ୍ମତି କ୍ରମେ ବିଜେପି ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇଥିଲା ବିଜେପି ସଭାପତି ଅମିତ ଶାହା ତାଙ୍କ ନାମ ପ୍ରସ୍ତାବ କରିଥିବା ବେଳେ ରାଜନାଥ ସିଂହ ଏହାକୁ ସମର୍ଥନ କରିଥିଲେ ଏନ୍ଡିଏ ସରକାର ଗଠନ କରିବା ପାଇଁ ଶ୍ରୀ ମୋଦି ଆକି ସନ୍ଧ୍ୟାରେ ଦାବି ଉପସ୍ଥାପନ କରିବେ ରାଷ୍ଟ୍ରପତି ଭବନକ୍ତ ଯାଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ ଏହା ପୂର୍ବରୁ ଏନ୍ଡିଏ ନେତା ମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର ସମ୍ଭାବନା ଅଛି ପିଏମ୍ ଗୁଜରାତ ବାରାଣସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମା'ଙ୍କଠାରୁ ଆଶୀର୍ବାଦ ନେବାକୁ ଆସନ୍ତାକାଲି ଗୁଜରାତ ଗସ୍ତ କରିବେ ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ସୋମବାର ଦିନ ସେ ବାରାଣସୀ ଯାଇ ବାରାଣସୀର ଜନସାଧାରଣଙ୍କୃ ଧନ୍ୟବାଦ ଜଣାଇବେ ସିଡବ୍ଲ୍ୟୁସି ମିଟିଂ ସମ୍ପ୍ରତି ଶେଷ ହୋଇଥିବା ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜ୍ୟ ଯୋଗୁଁ ପାର୍ଟି ସଭାପତି ରାହୁଲ ଗାନ୍ଧି ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ଉପସ୍ଥାପନ କରିଥିବା ପ୍ରସ୍ତାବ କଂଗ୍ରେସ କାର୍ଯ୍ୟକାରୀ କମିଟିରେ କାଟ୍ ଖାଇଯାଇଛି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଇ ପାର୍ଟି ମୁଖପାତ୍ର ରଣଦୀପ ସୁରଜେୱାଲା କହିଛନ୍ତି ରାହୁଲ ଗାନ୍ଧି ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟମାନେ ସର୍ବସମ୍ମତି କ୍ରମେ ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀ ଗାନ୍ଧି ତାଙ୍କର ନେତୃତ୍ୱ ଓ ଦିଗଦର୍ଶନ ଦେବାକୁ ଅନୁରୋଧ କରି ଏକ ପ୍ରସ୍ତାବ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ପାଶ୍ ହୋଇଛି ପାର୍ଟିର ପୁର୍ନଗଠନ ପାଇଁ ଏଥିରେ ପରିବର୍ଭନ କରିବାକୁ କଂଗ୍ରେସ ସଭାପତିଙ୍କୁ କ୍ଷମତା ପ୍ରଦାନ କରାଯାଇଛି ପାର୍ଟି ଲୋକସଭା ନିର୍ବାଚନ ଫଳାଫଳକୁ ଗ୍ରହଣ କରିଛି ଓ ଏକ ଦାୟିତ୍ୱବାନ ବିରୋଧୀ ଦଳର ଭୂମିକା ନିଭାଇବାକୁ ସଂକଳ୍ପ ନେଇଛି କଂଗ୍ରେସ କାର୍ଯ୍ୟକାରୀ କମିଟି କହିଛି ପାର୍ଟି ଯଦିଓ ନିର୍ବାଚନରେ ପରାଜୟ ବରଣ କରିଛି ତେବେ ବିଭାଜନକାରୀ ଶକ୍ତି ବିରୁଦ୍ଧରେ ସଂଗ୍ରାମ ଜାରି ରହିବ ଓ ଆଗକୁ ଅଧିକ ଶକ୍ତିଶାଳୀ ହୋଇ କାର୍ଯ୍ୟ କରିବାକୁ ପାର୍ଟି ସଂକଳ୍ପବଦ୍ଧ ପାର୍ଟି ସଭାପତି ରାହୁଲ ଗାନ୍ଧି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବରିଷ୍ଠ ନେତା ଗୁଲାମନବି ଆକ୍ଷାଦ୍ ମଲ୍ଲିକାର୍ଚ୍ଚୁନ ଖଡ଼ଗେ ପି ଚିଦାୟରମ୍ ଓ ଅନ୍ୟମାନେ ବୈଠକରେ ଯୋଗ ଦେଇଥିଲେ ଆନ୍ଧ୍ରା ୱାଇଏସ୍ଆର୍ ସିପି ଆନ୍ଧ୍ରପ୍ରଦେଶରେ ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ୱାଇଏସ୍ ଜଗନମୋହନ ରେଡ୍ରୀ ସର୍ବସମ୍ମତିକ୍ରମେ ପାର୍ଟି ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି

ପାର୍ଟିର ବରିଷ୍ଠ ନେତା ବୋତସା ସତ୍ୟନାରାୟଣ ଜଗନମୋହନ ରେଡ୍ରୀଙ୍କ ନାମ ପ୍ରସ୍ତାବ କରିଥିଲେ ଓ ବହୁ ନେତା ଏହାକୁ ସମର୍ଥନ କରିଥିଲେ ଏହି ବୈଠକରେ ବିଧାନ ପରିଷଦର ପାର୍ଟି ସଦସ୍ୟ ବୃନ୍ଦ ଓ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ରାଜ୍ୟପାଳ ପିଏସ୍ଏଲ୍ ନରସିଂଘନଙ୍କୁ ଭେଟିବା ପାଇଁ କଗନମୋହନ ରେଡ଼ୀ ହାଇଦ୍ରାବାଦ୍ ଅଭିମୁଖେ ଯାତ୍ରା କରିଛନ୍ତି ସେ ରାଜ୍ୟପାଳଙ୍କୁ ପାର୍ଟି ବିଧାୟକମାନଙ୍କର ନାମ ତାଲିକା ପ୍ରଦାନ କରିବେ ଓ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ତେଲଙ୍ଗନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଆମନ୍ତ୍ରଣ କରିବା ଲାଗି ସେ ତାଙ୍କୁ ଭେଟିବାର ଆଶା କରାଯାଉଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପାଇଁ ଆସନ୍ତାକାଲି ସେ ହାଇଦ୍ରାବାଦ୍ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିପାରନ୍ତି ବୋଲି ପାର୍ଟି ସ୍ୱତ୍ରରୁ ଖବର ମିଳିଛି ଡିଏମ୍କେ ଏମ୍ପି ମିଟଜ୍ ଡିଏମ୍କେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ପାର୍ଟି ଏମ୍ପିମାନଙ୍କର ଆଜି ସନ୍ଧ୍ୟାରେ ଚେନ୍ନାଇରେ ଏକ ବୈଠକ ଡକାଇଛି ଏହି ବୈଠକରେ ପାର୍ଟି ସଭାପତି ଏମ୍କେ ଷ୍ଟାଲିନ୍ ଅଧ୍ୟକ୍ଷତା କରିବେ ଓ ବହୁ ବରିଷ୍ଣ ନେତା ଏଥିରେ ଅଂଶଗ୍ରହଣ କରିବେ

ପାର୍ଟିର ମିତ୍ର ଦଳଗୁଡ଼ିକର ଏମ୍ପିମାନେ ମଧ୍ୟ ଗତକାଲି ଚେନ୍ନାଇରେ ଶ୍ରୀ ଷ୍ଟାଲିନ୍ଙ୍କୁ ସାକ୍ଷାତ କରିଥିଲେ

ସେମାନେ ଡିଏମ୍କେ ଚିହ୍ ଅଧୀନରେ ନିର୍ବାଚନ ଲଢ଼ୁଥିଲେ ଓଡ଼ିଶା ରିକାଇନ୍ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ମ୍ରଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କର ଇସ୍ତଫା ଗ୍ରହଣ କରିଛନ୍ତି ରାଜ୍ୟରେ ନୂଆ ସରକାର ଗଠନ ପାଇଁ ରାସ୍ତା ଉନ୍କକ୍ତ କରିବା ସକାଶେ ମ୍ରଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତିପରିଷଦ ଇସଫା ଦେଇଛନ୍ତି ନ୍ତଆ ମନ୍ତିମଶ୍ଚଳ ଗଠନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ଭାର ସମ୍ଭାଳିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୋଧ କରିଛନ୍ତି ନବୀନ ପଟ୍ଟନାୟକ କ୍ରମାନ୍ୱୟରେ ପଞ୍ଚମ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯାହା ଏକ ନୂଆ ରେକର୍ଡ ସୃଷ୍ଟି କରିବ

ଦିଲ୍ଲୀ ବିଜେପି ଏମ୍ପି ଦିଲ୍ଲୀର ନବନିର୍ବାଚିତ ବିଜେପି ଏମ୍ପିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଗଭୀର ଆସ୍ଥା ପ୍ରକଟ କରିଥିବାରୁ ଜାତୀୟ ରାଜଧାନ ଅଞ୍ଚଳର ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଜେପିର ଦିଲ୍ଲୀ ଶାଖା ସଭାପତି ମନୋଚ୍ଚ ତିଓ୍ୱାରୀ କହିଛନ୍ତି ସର୍ବସାଧାରଣଙ୍କର ଏହି ଜନମତ ଐତିହାସିକ

ଉତ୍ତର ପୂର୍ବ ଦିଲ୍ଲୀରୁ ବିଜୟ ହୋଇଥିବା ଶ୍ରୀ ତିୱାରୀ କହିଛନ୍ତି ଦିଲ୍ଲୀରେ ଆଗାମୀ ବିଧାନସଭା ନିର୍ବାଚନରେ ପାର୍ଟି ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ସେ କହିଛନ୍ତି ଦିଲ୍ଲୀକୁ ବିଶ୍ୱର ଏକ ସର୍ବଶ୍ରେଷ୍ଠ ସହରରେ ପରିଣତ କରିବାକୁ ତାଙ୍କ ପାର୍ଟି ପ୍ରତିଶ୍ରତିବଦ୍ଧ

ସିଇସି ପ୍ରେସିଡେଣ୍ଟ ମୁଖ୍ୟ ନିର୍ବାଚନ କମିଶନର୍ ସୁନୀଲ ଅରୋଡା ନିର୍ବାଚନ କମିଶନର ଅଶୋକ ଲାବାସା ଓ ସୁଶୀଲ ଚନ୍ଦ୍ରାଙ୍କ ସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ଲୋକସଭା ନିର୍ବାଚନରେ ବିକୟୀ ପ୍ରାର୍ଥୀମାନଙ୍କର ନାମ ତାଲିକା ପ୍ରଦାନ କରିଛନ୍ତି ନିର୍ବାଚନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ଧ କରିପାରିଥିବାରୁ ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କୁ ଧନ୍ୟବାଦ କଣାଇଛନ୍ତି ରାଷ୍ଟ୍ରପତି ଭବନରୁ କାରି ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଶ୍ରୀ କୋବିନ୍ଦ ନିର୍ବାଚନ କମିଶନ ଏହାର କର୍ମଚାରୀ ଅଫିସର୍ ପୁଲିସ୍ ଓ ନିରାପତ୍ତା ବାହିନୀ ଯବାନମାନଙ୍କ ଉଦ୍ୟମର ଭ୍ୟସୀ ପ୍ରଶଂସା କରିଛନ୍ତି ବହୁ ସଂଖ୍ୟାରେ ଲୋକମାନେ ଆସି ମତଦାନ କରିଥିବାରୁ ସେ ଭୋଟରମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି

ଆକି ଆଉ ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି ଇତିମଧ୍ୟରେ ପୁଲିସ୍ ଭାର୍ଗବ ଭୁତାନି ଟ୍ୟୁସନ୍ କ୍ଲାସ୍ର ମାଲିକଙ୍କୁ ଗିରଫ୍ କରିଛି ସୁରତ ପୁଲିସ୍ କମିଶନର ଶତୀଶ ଶର୍ମା ସାୟାଦିକମାନଙ୍କୁ କହିଛନ୍ତି ବିଲଡର ହର୍ଷୁଲ୍ ବେକାରିଆ ଜିଗ୍ନେଶ ପଗଦଲ୍ ଓ ଟ୍ୟୁସନ୍ କ୍ଲୁସ୍ର ମାଲିକ ଭାର୍ଗବ ଭୁତାନିଙ୍କ ବିରୁଦ୍ଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି

ସେମାନଙ୍କ ମଧ୍ୟରୁ ଅଧିକାଂଶ ବାଳିକା ରହିଛନ୍ତି

ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଇତିମଧ୍ୟରେ ସ୍ଥାନୀୟ କର୍ତ୍ତୃପକ୍ଷ ଅହମ୍ମଦାବାଦ୍ ବଡୋଦ୍ରା ରାଜକୋଟ୍ ଓ ଅନ୍ୟାନ୍ୟ ସହରରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନଥିବା ଟ୍ୟୁସନ୍ କ୍ଲାସ୍ଗୁଡ଼ିକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି

କେକେ ଟେରୋରିଷ୍ଟ ଜାମ୍ମୁ କାଶ୍କୀରରେ ଶ୍ରୀନଗର ଓ କାଶ୍କୀର ଉପତ୍ୟକାର ବଡ଼ ବଡ଼ ସହରଗୁଡ଼ିକରେ କ୍ରମାନ୍ୱୟରେ ଦୁଇଦିନ ଧରି ସ୍ୱାଭାବିକ ଜୀବନଯାତ୍ରା ଅଚଳ ରହିଛି